ମନ୍ତୀ ଶ୍ରୀ ପୂଜାରୀ ଏ ସଂକ୍ରାନ୍ଡରେ ସ୍କାର୍ଡ଼ଦ୍ୱାରା ଚଢ଼ାଉ କରାଯିବ ବୋଲି କହିଥିଲେ

ଅନ୍ୟ ସ୍ତାନରେ ପାଶିର ଅଭାବପାଇଁ ଚାଷ ହୋଇ ନାହି

ଏ ସମ୍ପର୍କରେ ଦୃଷ୍ଟି ଦେବାପାଇଁ ବାଚସ୍ବତି ବିଭାଗୀୟ ମନ୍ତୀଙ୍କୁ କହିଥିଲେ

ଗୋପାଳପୁରଠାରୁ ରତନପୁର ଓ ରତନପୁରଠାରୁ ଦୀଘା ଏହି ଦୁଇଟି ଅଂଶପାଇଁ ଦୁଇ ଜଶ ଡିପିଆର୍ ପରାମର୍ଶଦାତାଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ମନ୍ତୀ ସୂଚନା ଦେଇଛନ୍ତି

ଆମ ଦେଶ ଭାରତ ହେଉଛି ବିଶ୍ୱରେ ବାଘମାନଙ୍କ ପାଇଁ ସବୁଠାରୁ ବଡ଼ ଓ ସୁରକିତ ସ୍ଥାନ

ତେବେ କେବଳ ବାଘ ସ୍ୱରକ୍ଷା ନୁହେଁ ବରଂ ସମସ୍ତ ବନ୍ୟଜନ୍ତୁଙ୍କ ସୁରକ୍ଷା ଆମ ଦାୟିତ୍ ବୋଲି ମୋଦି କହିଛନ୍ତି

ଏହାସହ ରସଗୋଲାକୁ ନେଇ ପଣ୍କିମବଙ୍ଙ ସହ ଲଢ଼େଇରେ ଓଡ଼ିଶାର ବିଙ୍କୟ ହୋଇଛି

କିନ୍ତୁ ଏହି ବ୍ୟକ୍ତି ଜଣକ ସାଇକୋ କିଲର କି ନା ତାହା ଏଯାଏଁ ସ୍ୱଷ୍କ ହୋଇନାହିଁ ଡିସିପି ଅଖଳେଶ୍ୱର ସିଂହ କହିଛନ୍ତି ଘଟଶା ପରଠୁ ହତ୍ୟାକାରୀ ଫେରାର ଥିଲା

ଫଳରେ ଗତ ଦୁଇଦିନ ହେବ ବିଭିନ୍ନ ସ୍ରାନରେ ବର୍ଷା ଲାଗିରହିଛି

ଆସନ୍ତା ଏକସପ୍ତାହ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ବର୍ଷା ଲାଗିରହିବ